ତେବେ ଏଥରେ ମଶିଷଙ୍କ ଜୀବନ ହାନି ହୋଇଥିବା ଖବର ଏପର୍ଯ୍ୟନ୍ତ ମିଳିନାର୍ହି ବୋଲି ସରକାର ରିପୋର୍ଟରେ ଦର୍ଶାଇଛନ୍ତି

ତେବ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନୁ ପଦକ୍ଷେପ ଗ୍ରହଶ କରାଯାଇଛି

ବୈଠକ ପରେ ଘରୋଇ ବସ୍ ସଂଘ ସହିତ ମଧ୍ଧ ଆଲୋଚନା କରାଯିବ ଜନସାଧାରଣ ଯେପରି ହଇରାଶ ନ ହୁଅନ୍ତି ଓ ଠିକ୍ଭାବେ ଯିବାଆସିବା କରିପାରିବେ ସେ ନେଇ ବସ୍ ଚାଲିବା ଦରକାର ବୋଲି ମନ୍ତୀ ସେ ବେହେରା କହିଛନ୍ତି

ମଦର ହୋମ ଡେଲିଭରି ପାଇଁ ଆଜି ରାଜ୍ୟ ସରକାର ଅନୁମତି ଦେଇଛନ୍ତି